ଜାମ୍ମୁ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ହେଉଛି

ଶୁକ୍ରବାର ନମାଜ ପାଠ କରିଛନ୍ତି

କେନ୍ଦ୍ର ସରକାର ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଚ୍ଛନ୍ତି

ବୈଦେଶିକ ମୁଖପାତ୍ର ରବିଶ କୁମାର ସାମ୍ଭାଦିକମାନଙ୍କୁ କହିଛନ୍ତି କ୍ରଟନୈତିକ ସଂପର୍କ ହ୍ରାସ କରିବା ଏବଂ ସମ୍ଝୌତା ଏକ୍ଟପ୍ରେସ୍ ଟ୍ରେନ୍ ଚଳାଚଳକୁ ବାତିଲ କରିବା ପାଇଁ ପାକିସ୍ତାନ ଏକ ତରଫା ନିଷ୍କଭି ନେଇଛି ଏହି ନିଷ୍କଭିରକ୍ତ ପ୍ରନର୍ବଚାର କରିବା ପାଇଁ ପାକିସ୍ତାନକୁ କୁହାଯାଇଛି ଶ୍ରୀ କୁମାର କହିଛନ୍ତି କାମ୍ମୁ କାଶୁୀରର ସ୍ୱାର୍ଥରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ଏଣୁ ବାସ୍ତବତା ଦୂଷ୍ଟିରୁ ପାକିସ୍ତାନକୁ ଅନ୍ୟ ଦେଶର ଆଭ୍ୟନ୍ତରିଣ ବ୍ୟାପାରରେ ମୁଣ୍ଡ ଖେଳାଇବା ଉଚିତ୍ ନୁହଁ ଜାନ୍ମୁ କାଶ୍ମୀର ସଂକ୍ରାନ୍ତରେ ଏହି ନିଷ୍ପଭି ବିଷୟ ଭାରତ ଅନ୍ୟ ଦେଶମାନଙ୍କୁ ଜଣାଇସାରିଛି ସେ କହିଛନ୍ତି ପାକିସ୍ତାନର ଆକାଶମାର୍ଗକ୍ ବନ୍ଦ କରାଯାଇ ନାହିଁ କେବଳ ଅନ୍ୟ ଆକାଶପଥରେ ବିମାନ ଚଳାଚଳ କରଯାଉଛି

କାଶ୍କୀର ଉପତ୍ୟକାରେ କଡ଼ା ନିରାପତ୍ତା ମଧ୍ୟରେ ଆକି ମସଜିଦ୍ଗୁଡ଼ିକରେ ଶୁକ୍ରବାରର ନମାଜପାଠ କରାଯାଇଛି ଶ୍ରୀନଗର ଓ ଜାମ୍ମୁର ଡୋଡ଼ା ଜିଲ୍ଲାର ଲୋକମାନଙ୍କ ସମେତ କାଶ୍କୀର ଉପତ୍ୟକାରେ ନମାଜପାଠ କରାଯାଇଥିବାର ଖବର ମିଳିଛି କାତୀୟ ନିରାପତ୍ତା ଉପଦେଷ୍ଟା ଶ୍ରୀନଗର ସହରର ତଳିଆ ଅଞ୍ଚଳ ପରିଦର୍ଶନ କରି ଦୂଇ ଘଣ୍ଟା ପର୍ଯ୍ୟନ୍ତ ଯବାନ ଓ ସ୍ଥାନୀୟ ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଜାମ୍ମୁ କାଠୁଆ ଓ ସମ୍ଭା ଜିଲ୍ଲାରେ କଟକଣା ଉଠାଇ ନେଇଯିବା ପରେ ଜାମ୍ମ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଛି ସମ୍ୟା ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି ଲଦାଖ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ରହିଛି ସ୍କୁଲ୍ ବଜାରଘାଟ ଓ କାର୍ଯ୍ୟାଳୟଗୁଡ଼ିକ ଖୋଲିଛି ରାଜ୍ୟପାଲ ସତ୍ୟପାଲ ମଲ୍ଲିକ ପରିସ୍ଥିତି ସଂକ୍ରାନ୍ତରେ ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖିଛନ୍ତି ଲୋକମାନଙ୍କ ସୁବିଧା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି ହଜ୍ ତୀର୍ଥଯାତ୍ରୀମାନେ ସାଉଦିଆରବରରୁ ଫେରୁଥିବାରୁ ସେମାନଙ୍କ ପାଇଁ କ'ଣ ସବ୍ ବନ୍ଦୋବ୍ୟସ୍ତ କରାଯାଇଛି ସେ ବିଷୟରେ ମଧ୍ୟ ରାଜ୍ୟପାଳ ସମୀକ୍ଷା କରିଛନ୍ତି ପ୍ରଶାସନ ପକ୍ଷରୁ ଶ୍ରୀନଗର ବିମାନ ବନ୍ଦରରେ ହଜ୍ ତୀର୍ଥଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି କାଶ୍ମୀର ଉପକମିଶନର ଜିଲ୍ଲା ସଦର କାର୍ଯ୍ୟାଳୟରେ ଟେଲିଫୋନ୍ ହେଲପ୍ଲାଇନ୍ ଉପଲବ୍ଧତା କରାଇବା ପାଇଁ ନିର୍ଦ୍ଦେଶ ଦେଇଛି ଜାମ୍ମୁ କାଶ୍ମୀର ବାହାରେ ରହିଥିବା ସେମାନଙ୍କର ପିଲାମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ପିତାମାତାମାନଙ୍କ ସକାଶେ ଏହି ହେଲପ୍ ଲାଇନ୍ର ସୁବିଧା କରାଯାଇଛି

ୟୁଏସ୍ଏ କାଶ୍ୱୀର ଆମେରିକା କହିଛି କାଶ୍ମୀର ସଂକ୍ରାନ୍ତରେ ୱାଶିଂଟନ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ କଥାବାର୍ତ୍ତା ଜରିଆରେ ମତପାର୍ଥକ୍ୟ ଦ୍ୱର କରିବା ଏବଂ ଉଭୟ ଦେଶ ସଂଜମ ରକ୍ଷା କରନ୍ତୁ ବୋଲି ଆମେରିକା ଚାହୁଁଛନ୍ତି ବୈଦେଶିକ ମୁଖପାତ୍ର ମୋର୍ଗାନ୍ ଅର୍ଚ୍ଚାଗୁସ୍ କହିଛନ୍ତି କାଶ୍କୀର ସଂକ୍ରାନ୍ତରେ ତାଙ୍କ ଦେଶର ନୀତି ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଏବଂ ଏହା ଉପରେ ଉଭୟ ଦେଶ ଆପୋଷ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ କରନ୍ତ୍ର ବୋଲି ଆମେରିକା ଚାହେଁ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଅଡିନାନ୍ୱ ଫ୍ୟାକ୍ତି ବୋର୍ଡ୍କୁ ମଜବୁତ୍ କରିବା ସଙ୍ଗେ ସଙ୍ଗେ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବେସରକାରୀ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ସାହିତ କରିବେ

ସେ କହିଛନ୍ତି ପ୍ରତିରକ୍ଷା କମ୍ପାନୀଗ୍ରଡ଼ିକ ଦେଶୀୟ ବଜାରରେ ଯୋଗଦାନ ପାଇଁ ଯଥେଷ୍ଟ ସ୍ରବିଧା ରହିଛି ଏଥିସହିତ ସେମାନେ ରପ୍ତାନୀ ମଧ୍ୟ କରିବାର ସ୍ରଯୋଗ ରହିଛି ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପ୍ରଞ୍ଜିନିବେଶ ନୀତି ବିଷୟ ଉଲ୍ଲେଖ କରି ସେ କହିଛନ୍ତି ବର୍ଭମାନ ଏହି ନୀତିରେ କୋହଳ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି କ୍ଷେତ୍ରରେ ଆତ୍କନିର୍ଭରଶୀଳତା ଦେଶୀୟ କାରିଗରି ବିଦ୍ୟା ବିନା ସମ୍ଭବ ହୋଇପାରିବ ନାହିଁ ଏଣୁ ଦେଶ ଭିତରେ କାରିଗରି ବିଦ୍ୟାର ବିକାଶ କରିବା ପାଇଁ ପଦକ୍ଷେପ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି

ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ତ୍ରିପୁରା ରାଜ୍ୟପାଳ ରମେଶ ବୈଶ ଶ୍ରୀ ଶାହାଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରିଛନ୍ତି ନିଜ ନିକ ରାଜ୍ୟର ପରିସ୍ଥିତି ସଂକ୍ରାନ୍ତରେ ସେମାନେ ଶ୍ରୀ ଶାହାଙ୍କୁ ଅବଗତ କରାଇଛନ୍ତି ପିଏମ୍ କେଏମ୍ୱାଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ୍ ମାନ୍ ଧନ୍ ଯୋକ୍ତନା ପିଏମ୍ କେଏମ୍ୱାଇ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି ଦେଶର କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ପାଇଁ ଏହା ଏକ ବୃଦ୍ଧାବସ୍ଥାରେ ପେନ୍ସନ୍ ଯୋଚ୍ଚନା

ଏସ୍ସି ଅଯୋଧ୍ୟା ସୁପ୍ରିମ୍କୋର୍ଟ୍ କହିଛନ୍ତି ରାମଜନ୍କଭ୍ମି ବାବ୍ରି ମସ୍ଜିଦ୍ ଜମି ବିବାଦର ଦୈନନ୍ଦିନ ଶୁଣାଣି ଜାରି ରହିବ

ସପ୍ତାହକୁ ପାଞ୍ଚ ଦିନ ଶୁଣାଣିରେ ସେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ ବୋଲି କୋର୍ଟଙ୍କୁ ଜଣାଇଥିଲେ ତେବେ କୋର୍ଟ୍ କହିଛନ୍ତି ପ୍ରସ୍ତୁତି ପାଇଁ ଆବଶ୍ୟକ ହେଲେ ତାଙ୍କୁ ସପ୍ତାହ ମଝିରେ ଛୁଟି ଦିଆଯିବ

ଭାରତୀୟ ପିଙ୍ଗଳ ଆଇନ୍ର ବିଭିନ୍ନ ଧାରା ଅଧୀନରେ ତାଙ୍କୁ ଅଭିଯୁକ୍ତ କରାଯାଇଛି ଏହି ଧାରାଗୁଡ଼ିକ ମଧ୍ୟରେ ରହିଛି ଯୌନ ଅପରାଧ ଆଇନ୍ ଅଧୀନରେ ଶିଶୁ ସୁରକ୍ଷା ଓ ଅନ୍ୟାନ୍ୟ ଧାରା ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା ଶ୍ରୀ ସେଙ୍ଗରଙ୍କ ସହଯୋଗୀ ଶଶି ସିଂହଙ୍କ ବିରୁଦ୍ଧରେ ନାବାଳିକା ଅପହରଣ ମାମଲାରେ ମକୋଦ୍ଦମା ରୁଜୁ କରିଛନ୍ତି ବର୍ତ୍ତମାନ ସେହି ନାବାଳିକା ଦିଲ୍ଲୀର ଏମସ୍ରେ ଚିକିିିିିତ ହେଉଛନ୍ତି ଗତକାଲି ସିବିଆଇ କୋର୍ଟ୍ରେ କହିଥିଲା ଶ୍ରୀ ସେଙ୍ଗର ଓ ତାଙ୍କର ଭାଇ ବାଳିକାର ପିତାଙ୍କୁ ଆକ୍ରମଣ କରିଥିଲେ ଏବଂ ରାଜ୍ୟ ପୁଲିସ୍ ଅଧିକାରୀ ଓ ଅନ୍ୟ ପାଞ୍ଚ ଜଣଙ୍କ ସହ ସଲାସୁତୁରାରେ ବାଳିକାଙ୍କ ପିତାଙ୍କ ବିରୁଦ୍ଧରେ ଅସ୍ତ ଆଇନ୍ ଅଧୀନରେ ମାମଲା ରୁଜୁ କରାଇଥିଲେ

ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା

ଫ୍ଲୁଡ୍ ମ୍ବଷଳ ଧାରାରେ ବର୍ଷା ଯୋଗୁଁ କେରଳରେ ବନ୍ୟା ପରିସ୍ଥିତି ଆହୁରି ଶୋଚନୀୟ ହୋଇଛି

କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି କଥାବାର୍ତ୍ତା କରିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟାନାଡ୍ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ବନ୍ୟା ବିପନ୍ନମାନଙ୍କୁ ସହାୟତା ଯୋଗାଇବା ପାଇଁ ସେ ଅନୁରୋଧ କରିଛନ୍ତି

ତେଣେ କର୍ଷ୍ଣାଟକର ବନ୍ୟା ପରିସ୍ଥିତି ମଧ୍ୟ ଶୋଚନୀୟ ରହିଛି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ତା ରିଲିଫ୍ ପଦକ୍ଷେପ ସଂକ୍ରାନ୍ତରେ ତଦାରଖ କରୁଛନ୍ତି ଆକି ଆକାଶମାର୍ଗରୁ ସେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଉତ୍ତର କର୍ଷାଟକର ବିଜୟପୁରା ଓ ଗଡ଼ଗ୍ ମଧ୍ୟରେ ସବୁ ଷ୍ଟେସନ୍ଗୁଡ଼ିକରେ ଟ୍ରେନ୍ ରହଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି ହିମାଚଳ ପ୍ରଦେଶରେ ଗତକାଲି ରାତିରୁ ବିଭିନ୍ନ କିଲ୍ଲାରେ ବର୍ଷା ହେଉଛି ପ୍ରବଳ ବର୍ଷା ଯୋଗୁଁ ଉତ୍ତରା ଖଣ୍ଡରେ ଦୁଇ ଜଶଙ୍କର ମୃତ୍ୟୁ ଓ ତିନି ଜଣ ନିଖୋଜି ହୋଇଥିବା ଖବର ମିଳିଛି

ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବେିଠକରେ ଦେଶର ବିଭିନ୍ନ ଅଞ୍ଚଳର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି କେରଳ କର୍ଷାଟକ ଗୁଜରାଟ ଓ ମହାରାଷ୍ଟ୍ରର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି ଏନ୍ଡିଆର୍ଏଫ୍ ଏନ୍ଡିଏମ୍ଏଫ୍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ